ମାତ୍ର ଆବଶ୍ୟକ ପ୍ରମାଣପତ୍ରରେ ସରକାର ଦସ୍ତଖତ କରିନାହାନ୍ତି

ଗତକାଲି ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଷତ ବୈଠକରେ ହଳଦିଆ ପେଟ୍ରୋକେମିକାଲ୍ସ ପକ୍ଷର୍ଠ ବାଲେଶ୍ୱର ସ୍ବବର୍ଷରେଖା ବନ୍ଦର ନିକଟରେ ପାରାକ୍ଲିନ୍ ଓ ପ୍ୟୁରିଫାଏଡ୍ ତେରାପ୍ଥାଲିକ୍ ଏସିଡ୍ ପ୍ଲାଣ୍ ନିର୍ମାଣ ପ୍ରସ୍ତାବକୁ ଅନୁମୋଦନ ମିଳିଛି

ସେହିପରି ରୁଙ୍ଗଟା ମାଇନ୍ଚର ଦୁଇଟି ପ୍ରସ୍ତାବ ଉପରେ ମଧ୍ଧ ଉଚ୍ଚସ୍ତରୀୟ କ୍ଲିୟରାନ୍ବ କମିଟିର ଅନୁମୋଦନ ମିଳିଛି

ସେ କହିଛନ୍ତି ଯେ ସୁନ୍ଦରଗଡରେ ଲୋକସଭା ଆସନ ପାଇଁ ସିପିଏମ୍ କଂଗ୍ରେସକୁ ସମର୍ଥନ ଦେବ ବଶାଇ ବିଧାନସଭା ନିର୍ବାଚନରେ କଂଗ୍ରେସ ସିପିଏମ୍ କୁ ସମର୍ଥନ ଦେବ

ଶ୍ରୀ ଗାନ୍ଧି ଜୟପୁର ଗସ୍ତ କରି ସେଠାରେ ଆୟୋଜିତ ଏକ ସଭାରେ ଯୋଗ ଦେବେ

ଏଥିରେ କେନ୍ଦ୍ର ସରକାରଙ୍କ ପ୍ରଶିତ ବିଭିନ୍ନ ଯୋଜନା ସଂପର୍କରେ ସାମ୍ଘାଦିକମାନଙ୍କୁ ସୂଚନା ଦିଆଯିବା ସହ ବିଭିନ୍ନ କ୍ଷେତ୍ର ଅଧିକାରୀମାନେ ଭାରତ ସରକାରଙ୍କ ଜନକଲ୍ୟାଶ ଯୋଜନା ଉପରେ ସୂଚନା ଦେବେ